ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଭାଷଣରେ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ବରିଷ୍ଣ ନାଗରିକମାନଙ୍କୁ ରିହାତି ପ୍ରଦାନ କରିଛନ୍ତି

ପେନସନ ପାଉଥିବା ଏଭଳି ବରିଷ୍ଠ ନାଗରିକମାନଙ୍କୁ ରିଟର୍ଣ୍ଣ ଦାଖଲ କରିବାରୁ ରିହାତି ଦିଆଯିବ ପେନସନ ଦେଉଥିବା ବ୍ୟାଙ୍କ ସେମାନଙ୍କର ପେନସନରୁ ଟିକସ ପରିମାଣ କାଟି ନେବ ବଜେଟରେ ଅର୍ଥମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ମଧ୍ୟ ରିହାତି ପ୍ରଦାନ କରିବାର ପ୍ରସ୍ତାବ ଦେଇଛନ୍ତି ଭାରତ ଫେରୁଥିବା ପ୍ରବାସୀ ଭାରତୀୟମାନେ ସେମାନଙ୍କ ଆୟ ଉପରେ ଲାଭାଂଶ ଦେବାରୁ ରିହାତି ପାଇବେ ଅର୍ଥମନ୍ତ୍ରୀ ଶସ୍ତା ବାସଗୃହ କିଣିବା ପାଇଁ ଋଣ ଉପରେ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ରିହାତିର ସମୟସୀମାକୁ ସଂପ୍ରସାରିତ କରିଛନ୍ତି

ଅଧିକ ଲୋକଙ୍କୁ ଶସ୍ତାରେ ବାସଗୃହ କିଣିବା ଉଦ୍ଦେଶ୍ୟରେ ଏଭଳି ରିହାତି ପ୍ରଦାନ କରାଯାଉଛି ସ୍ଥାନାନ୍ତରିତ ଶ୍ରମିକମାନଙ୍କୁ ଶସ୍ତାରେ ଭଡ଼ାଘର ଯୋଗାଇବା ପାଇଁ ଅର୍ଥମନ୍ତ୍ରୀ ଏକ ନୂଆ ଟିକସ ରିହାତି ସ୍ୱବିଧା ବିଷୟରେ ଘୋଷଣା କରିଚ୍ଛନ୍ତି ଅର୍ଥମନ୍ତ୍ରୀ ତାଙ୍କର ବଜେଟ୍ ଭାଷଣରେ ଷ୍ଟାର୍ଟ ଅପ୍ କମ୍ପାନିଗୁଡ଼ିକୁ ପ୍ରୋସାହନ ଦେବାର ବ୍ୟବସ୍ଥା ବିଷୟରେ ଘୋଷଣା କରିଛନ୍ତି

ଅର୍ଥମନ୍ତ୍ରୀ କିଛି ସାମଗ୍ରୀ ଉପରେ କୃଷି ମୌଳିକ ଢ଼ାଞ୍ଚା ଓ ବିକାଶ ସେସ୍ ଲାଗୁ କରିବା ବିଷୟ ପ୍ରସ୍ତାବ ରଖିଛନ୍ତି ଏହି ସେସ୍ ଲାଗୁ କରାଯିବା ସମୟରେ ଖାଉଟିମାନଙ୍କ ଉପରେ ଯେପରି ଅତିରିକ୍ତ ବୋଝ ନ ପଡ଼ିବ ସେଥିପ୍ରତି ଦୃଷ୍ଟି ଦିଆଯିବ

ରପ୍ତାନୀ କ୍ଷେତ୍ରରେ ବିଶ୍ୱସ୍ତରୀୟ ମୌଳିକ ଢ଼ାଞ୍ଚା ସୃଷ୍ଟି ପାଇଁ ଉତ୍ପାଦନ ଭିଭିକ ପ୍ରୋହାହନ ଯୋଜନା ବ୍ୟତୀତ ବୃହତ ପୁଞ୍ଜି ନିବେଶ ବୟନଶିଳ୍ପ ପାର୍କର ଶୁଭାରମ୍ଭ କରାଯିବ

ମୌଳିକ ଡ଼ାଞ୍ଚା ପାର୍ଷି ପ୍ରଦାନ ପାଇଁ ଏକ ବିକାଶ ଆର୍ଥିକ ଅନୁଷ୍ଠାନ ସ୍ଥାପନ କରାଯିବ

ବଜେଟରେ ସ୍ୱାସ୍ଥ୍ୟ ପୁଞ୍ଜି ଓ ମୌଳିକ ଢ଼ାଞ୍ଚା ସାମୂହିକ ବିକାଶ ମାନବ ସମ୍ଭଳର ବିକାଶ ନବୀକରଣ ଗ୍ରାମାଞ୍ଚଳ ବିକାଶ ସର୍ବନିମ୍ବ ସରକାର ଓ ସର୍ବାଧିକ କାର୍ଯ୍ୟ ଭଳି ପ୍ରସ୍ତାବମାନ ରହିଛି

ଜାତୀୟ ସ୍ୱାସ୍ଥ୍ୟ ମିଶନ ବ୍ୟତୀତ ଏହି ଯୋଜନା ଆରମ୍ଭ କରାଯିବ

ଆବଶ୍ୟକସ୍ଥଳେ ଅଧିକ ଅର୍ଥ ଦିଆଯିବାକୁ ଅର୍ଥମନ୍ତ୍ରୀ କହିଛନ୍ତି

ବଜେଟ୍ ରିଆକ୍ଟନ ଭାରତୀୟ ବ୍ୟାଙ୍କ ସଂଘର ବରିଷ୍ଠ ଉପଦେଷ୍ଟା ବିକାଶ ମିଶ୍ର କେନ୍ଦ୍ର ବଜେଟ୍ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ଯୋଗାଣ ପାଇଁ ଅର୍ଥମନ୍ତ୍ରୀ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ କଂଗ୍ରେସ କେନ୍ଦ୍ର ବଜେଟ୍ର ସମାଲୋଚନା କରି ଏଥିରେ କେବଳ ବଡ଼ବଡ଼ ଉଦ୍ୟୋଗଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛିବାର ଅଭିଯୋଗ କରିଛି ପାର୍ଲାମେଣ୍ଟ ବାହାରେ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ଶଶୀ ଥରୁର୍ କହିଛନ୍ତି ବର୍ତ୍ତମାନର ସରକାର ପ୍ରତିଶ୍ରତି ଦେଇ ତାହାର ପାଳନ କରୁନଥିବାର ରେକର୍ଡ ରହିଛି ସେ କହିଛନ୍ତି କେନ୍ଦ୍ର ସରକାର ପୁଞ୍ଜି ନିବେଶ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ବିଫଳ ହୋଇଆସ୍କୁଛନ୍ତି କଂଗ୍ରେସ ନେତା ଗୌରବ ଗୋଗୋଇ କହିଛନ୍ତି ବଜେଟ୍ରେ ଚା' ଚାଷୀମାନଙ୍କ ପାଇଁ କୌଣସି ସୁବିଧା ନାହିଁ କିନ୍ତୁ ସରକାର ପୂର୍ବରୁ ଏଥିପାଇଁ ଅନେକ ପ୍ରତିଶ୍ରୁତି ଦେଇଥିଲେ ପାର୍ଟି ନେତା କାର୍ତ୍ତି ଚିଦାମ୍ଘରମ୍ କହିଛନ୍ତି ବଜେଟରେ ଅନେକ ମିଥ୍ୟା ପ୍ରତିଶ୍ରତି ଦିଆଯାଇଛି ଓ ଯେଉଁ ରାଜ୍ୟଗୁଡ଼ିକରେ ନିର୍ବାଚନ ହେବାକୁ ରହିଛି ତାହାକୁ ଦୃଷ୍ଟିରେ ରଖି ଏହା କରାଯାଇଛି ବିଜେଡ଼ି ଏମ୍ପି ଭର୍ତ୍ତୃହରି ମହତାବ ଆକାଶବାଣୀ ସହ ଏକ ସାକ୍ଷାତକାରରେ କେନ୍ଦ୍ର ବଜେଟର ପ୍ରଶଂସା କରିଛନ୍ତି ସିପିଆଇ ନେତା ଅତୁଲ ଅଞ୍ଚନ କହିଛନ୍ତି ବୀମା କ୍ଷେତ୍ରକୁ ଉନ୍ନକ୍ତ କରିଦେବା ଅର୍ଥନୀତି ପାଇଁ କ୍ଷତିକାରକ ହେବ ନ୍ୟାସନାଲ୍ କନ୍ଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଜାମ୍ମୁ କାଶ୍ମୀରର ବିକାଶ ପାଇଁ ବଜେଟରେ କୌଣସି ବିଷୟ ଉଲ୍ଲେଖ ନାହିଁ ସେ କହିଛନ୍ତି ବଜେଟରେ ବହୁତ ବଡ଼ବଡ଼ ପ୍ରତିଶ୍ରତି ଦିଆଯାଇଛି ଓ ଏଗୁଡ଼ିକ କେତେଦୂର ପୂରଣ କରାଯିବ ତାହା ଦେଖିବାକୁ ବାକିଅଛି ସେଣ୍ଟର ସିନେମା ହଲ୍ସ କେନ୍ଦ୍ର ସରକାର ଆଜିଠାରୁ ସିନେମା ହଲ୍ଗୁଡ଼ିକରେ ସବୁ ସିଟ୍ ପାଇଁ ଦର୍ଶକମାନଙ୍କୁ ବସିବାକୁ ଅନୁମତି ପ୍ରଦାନ କରିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଗତକାଲି କୋଭିଡ୍ ନାଇଷ୍ଟିନ ସମ୍ପନ୍ଧୀୟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିକିଓର ଜାରି କରିଛନ୍ତି ମନ୍ତ୍ରୀ କହିଛନ୍ତି ବର୍ଭମାନ ସିନେମା ହଲ୍ଗୁଡ଼ିକ ସେମାନଙ୍କର ସମସ୍ତ ସିଟ୍ ପାଇଁ ଟିକେଟ୍ ବିକ୍ରି କରିପାରିବେ କିନ୍ତୁ ସେଗୁଡ଼ିକରେ କୋଭିଡ୍ ସମ୍ବନ୍ଧୀୟ ନିୟମାବଳୀ ଓ ସାନିଟାଇଜେସନ୍ ନିୟମର କଡ଼ାକଡ଼ି ପାଳନ କରାଯିବ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକରେ କୌଣସି ସିନେମା ହଲ୍ରେ ଚଳଚ୍ଚିତ୍ର ପ୍ରଦର୍ଶନ ହେବ ନାହିଁ ବୋଲି ଏସ୍ଓପିରେ କୁହାଯାଇଛି ସିନେମା ହଲ୍ଗୁଡ଼ିକ ଥିବା ପରିସର ମଧ୍ୟରେ କୋଭିଡ୍ ସମ୍ଭନ୍ଧୀୟ ସୁରକ୍ଷା ବ୍ୟବସ୍ଥାମାନ ଗ୍ରହଣ କରାଯିବ

ପରିସର ମଧ୍ୟରେ ଛେପ ଖଙ୍କାର ପକାଇବାକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି ଓ ଆରୋଗ୍ୟ ସେତୁ ଆପ୍ର ବ୍ୟବହାର କରିବାକୁ କୁହାଯାଇଛି ସିନେମା ହଲ୍ଗୁଡ଼ିକର ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥଳୀରେ ଥର୍ମାଲ୍ ଷ୍ଟ୍ରିନିଙ୍ଗ୍କୁ ବାଧ୍ୟତାମୂଳକ କରାଯାଇଛି ଏହି ସମୟରେ ଦର୍ଶକମାନଙ୍କୁ ଶାରୀରିକ ଦୂରତା ରକ୍ଷା କରିବାକୁ ହେବ ଦର୍ଶକମାନେ ପ୍ରବେଶ କରିବା ଓ ପ୍ରସ୍ଥାନ କରିବା ସମୟରେ ଶାରୀରିକ ଦୂରତା ବଜାୟ ରଖି ଧାଡ଼ିରେ ଯିବାଆସିବା କରିବାକୁ ଏଥିରେ ଉଲ୍ଲେଖ ରହିଛି ଟିକେଟ୍ କାଉଷ୍କରରେ ଡିଜିଟାଲ୍ ନେଶଦେଶକୁ ଉସାହିତ କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି ତା୍ଚଡ଼ା ସିନେମା ହଲ୍ ପରିସରରେ ଖାଦ୍ୟପଦାର୍ଥ ଓ ପାନୀୟ ପ୍ରଭୃତି କିଣିବା ପାଇଁ ଦର୍ଶକମାନେ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ୍ କରିବେ ଏହା ସହିତ ସିନେମା ହଲ୍ ପରିସରଗୁଡ଼ିକୁ ବାରମ୍ଭାର ସାନିଟାଇଜ୍ କରାଯିବ ଓ ପ୍ରତ୍ୟେକ ଥରର 'ଶୋ' ପରେ ସିନେମା ହଲ୍ଗୁଡ଼ିକୁ ସାନିଟାଇଜ୍ କରାଯିବ

ଭାରତୀୟ ଉପକୂଳରକ୍ଷୀ ବାହିନୀ ଏହାର ଉତ୍କର୍ଷ କାର୍ଯ୍ୟ ମାଧ୍ୟମରେ ନିଜକୁ ଏକ ନିର୍ଭରଯୋଗ୍ୟ ବାହିନୀ ଭାବେ ସ୍ଥାପନ କରିପାରିଛି ଏହା ଉପକୂଳର ନିରାପତ୍ତା ସମୁଦ୍ରକୁ ଯାଉଥିବା ଲୋକମାନଙ୍କୁ ସୁରକ୍ଷା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଅହରହ କାର୍ଯ୍ୟ କରୁଛି ଉପକୂଳରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ବାହିନୀର ମହାନିର୍ଦ୍ଦେଶକ କେ ନଟରାଜନ୍ ଏକ ସୁରକ୍ଷିତ ନିରାପଦ ତଥା ସ୍ୱଚ୍ଛ ସାଗର ପାଇଁ ଦେଶ ସମ୍ମୁଖରେ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି ବିଶ୍ୱର ଚତୁର୍ଥ ବୃହତ୍ତମ ଉପକୂଳରକ୍ଷୀ ବାହିନୀ ଭାବେ ଭାରତୀୟ ଉପକୂଳରକ୍ଷୀ ବାହିନୀ ଦେଶର ଉପକୂଳ ଅଞ୍ଚଳର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି

ଭାରତୀୟ ଉପକୂଳରକ୍ଷୀ ବାହିନୀ ପ୍ରତି ସେକେଣ୍ଟରେ ଏକ ମୂଲ୍ୟବାନ ଜୀବନ ରକ୍ଷାକରିପାରୁଛି ବୋଲି ସେ କହିଛନ୍ତି

ପିଏମ୍ ଏଗ୍ରିକଲ୍ଚର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀରେ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଝାନ୍ସୀରେ ଚାଲିଥିବା ଷ୍ଟ୍ରବେରୀ ଉହବର ଉଲ୍ଲେଖ କରିଛନ୍ତି ଝାନ୍ସୀରେ ମାସେ ବ୍ୟାପୀ ଷ୍ଟ୍ରବେରୀ ଉତ୍ସବ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି